ଏ ସମ୍ପର୍କରେ ପ୍ରତିକ୍ରିୟା ଦେଇ ପରିବହନ ମନ୍ତୀ ପଦ୍ମନାଭ ବେହେରା କହିଛନ୍ତି ଲକ୍ଡାଉନ୍ କାରଣରୁ ବସ୍ କର୍ମଚାରୀମାନେ ଅନୁପସ୍ଥିତ ଥିବାରୁ ବସ୍ ଚଳାଚଳ ସ୍ୱାଭାବିକ ହୋଇପାରିନାହିଁ

ସଙ୍ଗରୋଧ କେନ୍ଦରେ ଅବ୍ୟବସ୍କା ଅଭିଯୋଗ କରି ଏହି ଅବରୋଧ କରାଯାଇଥିବା ଜଶାପଡ଼ିଛି ଅବରୋଧ ଫଳରେ ବହ ସଂଖ୍ୟାରେ ଯାନବାହନ ଅଟକି ରହିଛି